ଶ୍ରୀ ମୋଦି ବଲାଙ୍ଗୀରଠାରେ ଦେଢ଼ ହଜାର କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି

ପିଏମ୍ କେରଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶର ସବୁ ଗାଁକୁ ସଡ଼କ ପଥରେ ସଂଯୋଗ କରିବାକୁ ଦେବାକୁ ତାଙ୍କ ସରକାର ପ୍ରତିଶ୍ରତିବଦ୍ଧ ଅଛନ୍ତି

କୋଲାମ୍ ବାଇପାସ୍କୁ ଲୋକାର୍ପିତ କରିବା ପରେ ସେଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଶ୍ରୀ ମୋଦି କହିଛନ୍ତି ସବୁଠାରୁ ପଛରେ ଥିବା ଲୋକକୁ ଉପରକୁ ଉଠାଇବା ତାଙ୍କ ସରକାରଙ୍କ ମୂଳ ଲକ୍ଷ୍ୟ କେରଳରେ ବିଭିନ୍ନ କେନ୍ଦ୍ରୀୟ ପ୍ରକନ୍ଧଗୁଡ଼ିକର ରୂପାୟନକୁ ତ୍ୱରାନ୍ୱିତ କରିବା ପାଇଁ ସେ ରାଜ୍ୟସରକାରଙ୍କୁ ଅନୁରୋଧ କରିଛନ୍ତି

ବରପାଲୀ ଡୁଙ୍ଗରପାଲି ଓ ବଲାଙ୍ଗୀର ଦେଓଗାଁ ରେଳଧାରଣା ଦୋହରୀକରଣ ପ୍ରକଳ୍ପକ୍ତ୍ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି

ପ୍ରଧାନମନ୍ତ୍ରୀ ଝାରସ୍ରଗ୍ରଡାଠାରେ ବହ୍ ଡ଼ାଞ୍ଚା ସମ୍ଭଳିତ ଏକ ଲଜିଷ୍ଟିକ୍ ପାର୍କକ୍ ମଧ୍ୟ ଲୋକାର୍ପିତ କରିଛନ୍ତି ଦେଶ ଓ ବିଦେଶରେ ବାଶିଜ୍ୟ ପାଇଁ ମାଲ ପରିବହନ କ୍ଷେତ୍ରରେ ଏହି ପାର୍କ ବିଶେଷ ସହାୟକ ହେବ ଏହି ଅବସରରେ ଥେରୁବାଲି ଓ ସିଙ୍ଗପୁର ମଧ୍ୟରେ ଏକ ସେତୁକୁ ଲୋକାର୍ପିତ କରାଯାଇଛି

ଶ୍ରୀ ମୋଦି ପୁରୀ ଜଗତ୍ସିଂହପୁର କେନ୍ଦ୍ରାପଡ଼ା ଫୁଲବାଣୀ ବରଗଡ଼ ଓ ବଲାଙ୍ଗୀରଠାରେ ପାସ୍ପୋର୍ଟ ସେବା କେନ୍ଦ୍ରଗୁଡ଼ିକୁ ମଧ୍ୟ ଉଦ୍ଘାଟନ କରିଛନ୍ତି ସୋନପୁରଠାରେ ଏକ ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣର ଶିଳାନ୍ୟାସ ମଧ୍ୟ ପ୍ରଧାନମନ୍ତୀ କରିଛନ୍ତି ବୌଦ୍ଧ ଜିଲ୍ଲାର ଗନ୍ଧହରଡ଼ିଠାରେ ସିଦ୍ଧେଶ୍ୱର ମନ୍ଦିର ଓ ନୀଳମାଧବ ମନ୍ଦିରର ପୁନଃନିର୍ମାଣ ଓ ମରାମତି କାର୍ଯ୍ୟକୁ ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିଛନ୍ତି ଏହିସବୁ ପ୍ରକଳ୍ପ ଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ ପରେ ଶ୍ରୀ ମୋଦି ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡ଼ିକ ଖାଲି ସଡ଼ିଶାକୁ ନୁହେଁ ପଣ୍ଢିମ ଭାରତକୁ ସମୃଦ୍ଧ କରିବ

ଗଙ୍ଗା ଯମୁନା ଓ ସରସ୍ୱତୀ ନଦୀର ମିଳନ ସ୍ଥଳୀ ସଂଗମଠାରେ ପବିତ୍ର ବୁଡ଼ ସହ ଏହି ମେଳା ଆରମ୍ଭ ହୋଇଛି

ଆମର ସମ୍ଭାଦଦାତା ଜଣାଇଛନ୍ତି ପ୍ରଥମ ଥର ପାଇଁ କ୍ୟୁମେଳାରେ ଶ୍ରଦ୍ଧାଳୁମାନଙ୍କ ଉପରେ ହେଲିକପ୍ଟର ଯୋଗେ ପୁଷ୍ପ ବର୍ଷା କରାଯାଇଛି କ୍ୟୁମେଳାରେ ବୁଡ଼ ପକାଇବା ଦ୍ୱାରା ପାପରୁ ମୁକ୍ତି ମିଳିଥାଏ ଓ ନିର୍ବାଣପ୍ରାପ୍ତ ହୁଏ ବୋଲି ବିଶ୍ୱାସ କରାଯାଏ

ଏହାଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରତିପାଦନ ହୋଇପାରିଛି ନିରାପଦରେ ବୁଡ଼ ପକାଇବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି

ଜେ ଆଣ୍ଡ କେ ବିଏସ୍ଏଫ୍ ଜାମ୍ମୁ ଅଞ୍ଚଳର କାଠୁଆ ଓ ରାଜୌରୀ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମାରେଖା ଆରପଟୁ ପାକିସ୍ତାନୀ ସୈନ୍ୟମାନଙ୍କ ଦ୍ୱାରା ଗୁଳି ଚାଳନାରେ ବିଏସ୍ଏପ୍ ର ଜଣେ ସହକାରୀ କମାଣ୍ଡାଣ୍ଟ୍ ସହୀଦ୍ ହୋଇଛନ୍ତି ପ୍ରତିରକ୍ଷା ସ୍ୱତ୍ରରେ କୁହାଯାଇଛି କାଠୁଆ କିଲ୍ଲାର ହୀରାନଗର ସେକ୍ଟର ଅଞ୍ଚଳରେ ଭାରତୀୟ ଘାଟିଗୁଡ଼ିକ ଉପରକୁ ଲକ୍ଷ୍ୟ କରି ଆଜି ସକାଳୁ ପାକିସ୍ତାନୀ ସୈନ୍ୟମାନେ ଗୁଳି ଚଳାଇଥିଲେ ବିଏସ୍ଏଫ୍ର ସହକାରୀ କମାଶ୍ଡାଣ୍ଟ୍ ବିନୟ ପ୍ରସାଦ ଗୁଳି ଚାଳନାରେ ଆହତ ହୋଇଥିଲେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି ତେଶେ ରାଜ୍ଚୌରୀ ଜିଲ୍ଲାର ନିୟନ୍ତ୍ରଣ ରେଖା ଆରପଟୁ ପାକିସ୍ତାନୀ ସୈନ୍ୟମାନେ ସୁନ୍ଦରବନୀ ସେକ୍ଟର ଉପରକୁ ମଧ୍ୟ ଗୁଳି ଚଳାଇଥିଲେ ଭାରତୀୟ ଯବାନମାନେ ପାଲଟା ଜବାବ ଦେଇଥିଲେ ଏବଂ ଦୁଇ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ଏପର୍ଯ୍ୟନ୍ତ ଜାରି ରହିଛି

ସେଗୁଡ଼ିକ ହେଲା ଡିଡି ସାଇନ୍ସ ଓ ଇଣ୍ଡିଆ ସାଇନ୍ସ ଏହି ଅବସରରେ ଉଦ୍ବୋଧନ ଦେଇ ବିଜ୍ଞାନ ଓ ବୈଷୟିକଜ୍ଞାନ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ବିଜ୍ଞାନପ୍ରତି ଆଗ୍ରହ ସୃଷ୍ଟି କରିବା ବର୍ତ୍ତମାନ ଅତ୍ୟାବଶ୍ୟକୀୟ ହୋଇପଡ଼ିଛି

ଦୁଇଟି ଯାକ ଚ୍ୟାନେଲ୍ରେ ବିଜ୍ଞାନଭିଭିକ ବୃତ୍ତଚିତ୍ର ପ୍ରଦର୍ଶନ ଷ୍ଟୁଡିଓ ଭିତ୍ତିକ ଆଲୋଚନା ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକ ସମ୍ବନ୍ଧୀୟ ପ୍ରଦର୍ଶନ ସାକ୍ଷାତକାର ଓ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଭୂତି ପ୍ରସାରଣ ହେବ ଡିଡି ସାଇନ୍ସ ଚ୍ୟାନେଲ୍ ଦୂରଦର୍ଶନ ନ୍ୟାସନାଲ୍ ଚ୍ୟାନେଲ୍ରେ ଘଙ୍କାଏ ପାଇଁ ପ୍ରଦର୍ଶନ ହେବାକୁ ଥିବା ବେଳେ ଇଣ୍ଡିଆ ସାଇନ୍ସ ଚ୍ୟାନେଲ୍ ଇଷ୍ଟରନେଟ୍ ଭିଭିକ ବିଜ୍ଞାନ ଚ୍ୟାନେଲ୍ ହେବ ଭାରତ ପାଇଁ ଜାତୀୟ ବିଜ୍ଞାନ ଚ୍ୟାନେଲ୍ ସ୍ପଷ୍ଟି ଦିଗରେ ଏହି ଚ୍ୟାନେଲ୍ଗୁଡ଼ିକ ପ୍ରଥମ ସୋପାନ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅମିତ ଖରେ କହିଛନ୍ତି ଦୂରଦର୍ଶନର କାର୍ଯ୍ୟକ୍ରମ ତିନିକୋଟି ଲୋକଙ୍କ ଘରେ ପହଞ୍ଚୁଛି ଓ ବିଜ୍ଞାନକୁ ଲୋକ ପ୍ରିୟ କରାଇବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରସାରଭାରତୀ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶଶିଶେଖର ବେମ୍ପତି କହିଛନ୍ତି ବିଜ୍ଞାନ ପ୍ରତି ଉତ୍ଗୀକୃତ ଏହି ଚ୍ୟାନେଲ୍ଗୁଡ଼ିକ ପିଲାମାନଙ୍କ ଭିତରେ କିଜ୍ଞାସା ଭାବନା ଉଦ୍ରେକ କରିବ

ଜାବଡେକର ଏଚ୍ଆର୍ଡି ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଗତ ପାଞ୍ଚ ବର୍ଷ ଧରି ସରକାର ଅଧିକ ନିଯୁକ୍ତି ସୃଷ୍ଟି ଦିଗରେ କାର୍ଯ୍ୟ କରୁଛନ୍ତି ଆକି ନ୍ନଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଂଘ ଦ୍ୱାରା ଆୟୋଜିତ ନିଯୁକ୍ତି ଓ ଜୀବିକା ନିର୍ବାହ ସଂକ୍ରାନ୍ତ ଏକ କର୍ମଶାଳାରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ଶ୍ରୀ ଜାବଡ଼େକର କହିଛନ୍ତି ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଦେଶ ଉନ୍ନତ ସ୍ତରରେ ପହଞ୍ଚିଛି ଓ ପ୍ରତ୍ୟେକ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ବୃଦ୍ଧି ପାଉଛି ଏହି ଅବସରରେ ଉଦ୍ବୋଧନ ଦେଇ ରେଳ ମନ୍ତ୍ରୀ ପିୟଷ ଗୋଏଲ କହିଛନ୍ତି ପୁର୍ନବ୍ୟବହାର କ୍ଷମ ଶକ୍ତି କ୍ଷେତ୍ର କେବଳ ଅଧିକ ନିଯୁକ୍ତି ସୃଷ୍ଟି କରିବ ତାହା ନୁହେଁ ଏଥିସହ ସମ୍ପୁକ୍ତ ଲୋକମାନେ ପରିବେଶର ସୁରକ୍ଷା ଦିଗରେ ମଧ୍ୟ ସହାୟତା କରିବେ ୟୁଏନ୍ ପ୍ରେକ୍ ଇଣ୍ଡିଆ ବିଶ୍ୱରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଏହାର ପ୍ରଶଂସା କରି କାତିସଂଘ ସାଧାରଣ ପରିଷଦ ସଭାପତି ମାରିଆ ଫର୍ଶ୍ଣାଣ୍ଡା ଏସ୍ପିନୋସା କହିଛନ୍ତି ଭାରତ ଜଳବାୟୁ ପରିବର୍ତ୍ତନ ଓ ଦାରିଦ୍ର୍ୟ ଦୂରିକରଣ ଭଳି କ୍ଷେତ୍ରରେ ଏକ ପ୍ରମୁଖ ଶକ୍ତି ଭାବେ ମୁଣ୍ଡ ଟେକିଛି ପିଟିଆଇ ସହ ଏକ ସାକ୍ଷାତକାରରେ ଶ୍ରୀମତୀ ଏସ୍ପିନୋସା କହିଛନ୍ତି ଭାରତ ଏକ ଜନବହୁଳ ଦେଶ ହୋଇଥିବା ସତ୍ତ୍ୱେ ଜଳବାୟୁ ପରିବର୍ତ୍ତନ ଓ ଦାରିଦ୍ର୍ୟ ଦୂରିକରଣରେ ଏହାର କାର୍ଯ୍ୟ ଓ ସଫଳତା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସେ କହିଛନ୍ତି ସନ୍ତାସବାଦ ଦମନରେ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ

ଏସ୍ସି ପୁଲିସ୍ ରାଜ୍ୟ ସରକାରମାନଙ୍କ ଦ୍ୱାରା ପୁଲିସ୍ ମହାନିର୍ଦ୍ଦେଶକ ପଦବୀ ପାଇଁ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କର ତାଲିକା କେନ୍ଦ୍ରୀୟ ଲୋକ ସେବା କମିଶନ୍ ପ୍ରସ୍ତୁତ କରେ କି ନାହିଁ ସେ ବିଷୟରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ ଜଣାଇବାକୁ ସୁପ୍ରିମ୍କୋର୍ଟ ୟୁପିଏସ୍ସି ସଚିବଙ୍କୁଙ୍କୁ କହିଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ୟୁପିଏସ୍ସି ସଚିବଙ୍କୁ ଆସନ୍ତାକାଲି କୋର୍ଟରେ ହାଜର ହେବାକୁ କହିଛନ୍ତି ଆଇପିଏସ୍ ଅଫିସରମାନଙ୍କର ତାଲିକା କେନ୍ଦ୍ରୀୟ ଲୋକସଭା କମିଶନ୍ ଦ୍ୱାରା ନ୍ରହେଁ କର୍ମଚାରୀ ଓ ତାଲିମ୍ ବିଭାଗ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ ବୋଲି ଓକିଲ ପ୍ରଶାନ୍ତ ଭୂଷଣ ଜଣାଇବା ପରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି